ଭୁବନେଶ୍ୱରଠାରେ ରାକ୍ୟ ବ୍ୟାଙ୍କର୍ସ କମିଟି ବୈଠକରେ ଏ ନେଇ ଆଲୋଚନା କରାଯାଇଛି

ପଛିମ ଓଡିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ଏବଂ ଓକିଲ ସଂଘ ପକ୍ଷରୁ ତିନିଦିନିଆ ସମ୍ମଲପୁର ବନ୍ଦ ଡାକରା ଦିଆଯାଇଛି

ତେବେ ବନ୍ଦ ପାଳନ ସମୟରେ ଜିଲ୍ୱାର ସମ୍ ଦୋକାନବଜାର ଓ ଶିକ୍ଷାନ୍ଷାନ ଖୋଲା ରହିଛି କେବଳ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ କୋର୍ଟକଚେରୀ ବନ୍ଦ ରହିଛି

ଦୁଇଟି ସଂଗଠନର ସଦସ୍ୟମାନେ ଆଜି କଚେରୀ ଛକରେ ଧାରଶା ଦେଇଥିବାରୁ ବିଚାରପତିମାନେ କୋର୍ଟ ଯାଇ ନ ପାରି ଫେରିଯାଇଛନ୍ତି

ନଦୀ ଆରପାରିରେ ଅଙ୍ଗନବାଡି ଓ ଆଶାଦିଦି ସହାୟତାରେ ତାଙ୍କୁ କିଲ୍ଲା ମୁଖ୍ୟ ଚିକିହାଳୟରେ ଭର୍ତ୍ତି କରାଯାଇଥିଲା ଓ ମହିଳା ଜଶକ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ଗାଁକୁ ପକ୍କା ରାସ୍ତା ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଗ୍ରାମାବାସୀମାନେ ଦାବି କରିଛନ୍ତି

ଦୁଇ ଭଉଣୀ ସବିତା ଓ ପୂର୍ଶ୍ରିମା ଉପସ୍ସିତ ବୁଦ୍ଧି ଖଟାଇ ଅନେକ ଯାତ୍ରୀଙ୍କର ଜୀବନ ବଞାଇଥିଲେ

ପୌର ପରିଷଦ ପକ୍ଷର୍ ଆୟୋଜିତ ଏହି ଗଶଦୌଡକ୍ ବିଧାୟକ ଜ୍ୟୋତିରିନ୍ଦ ନାଥ ମିତ୍ ଓ ଆରକ୍ଷୀ ଅଧୀକ୍ଷକ ଅକୟ ପ୍ରତାପ ସ୍ୱାଇଁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ ଏହି ଗଶ ଦୌଡ ଜୟୀ ରାଜଗୁରୁ ଭବନଠାରୁ ବାହାରି ସହର ପରିକ୍ରମା କରି ବରୁଶେଇ ଠାରେ ପହଞ୍ଥିଲା

ଏଥିସହ ଉପକ୍ଳ ଓ ଆଭ୍ୟନ୍ତରୀଣ କିଲ୍ଲାରେ ଘନକୁହୁଡି ଦେଖାଯିବ

ବିଳମ୍ୟରେ ହେଲେ ମଧ୍ଧ ରାକ୍ୟରେ ଶୀତର ପ୍ରଭାବ ବଢ଼ିଥିବା ଦେଖିବାକୁ ମିଳିଛି

ଉତ୍ତର ପଣ୍କିମ ବାୟୁ ପ୍ରବାହ ଯୋଗୁଁ ଶୀତ ବଢ଼ିବ ବୋଲି ପାଶିପାଗ ବିଭାଗ ଅନୁମାନ କରିଛି

ଏହି କାର୍ଯ୍ୟକ୍ରମରେ ଶିଶୁ ଅଧିକାର ଉପରେ ଅନେକ ଚଳଚ୍ଚିତ୍ର ସ୍କୁଲପିଲା ଦେଖିଥିଲେ ବାଲ ସଂସଦ କାର୍ଯ୍ୟକ୍ରମରେ ଶିଶୁଙ୍କ ଅଧିକାର ଓ ସମସ୍ୟା ଉପରେ ବିଭିନ୍ନ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା

ଫଳରେ ସେହିଦିନ ରାତିରେ ଶ୍ରୀଜୀଉଙ୍କର ପହୁଡ ନୀତି ହୋଇପାରିବ ନାହି

ଆକି ଉଭୟ ଦଳର ଖେଳାଳି ଅଭ୍ୟାସ ପାଇଁ ପର୍ଯ୍ୟାୟକ୍ରମେ ବାରବାଟୀ ଆସିଥିବା ବିଭିନ୍ ଗଣମାଧ୍ଧମରେ ଖବର ପ୍ରକାଶ ପାଇଛି